ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିରାପତ୍ତା ବାହିନୀକୃ ସଜାଗ ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏ ସଂକ୍ରାନ୍ତ ଏକ ପ୍ରସ୍ତାବ ଆଗତ କରିଛନ୍ତି

ଜନ୍ମୁ ଓ କାଶ୍ମୀରକୁ ବିଧାନସଭା ନିର୍ବାଚନ ସହ କେନ୍ଦ୍ରଶାସିତ ଅଞ୍ଚଳ ଓ ଲଦାଖ ଅଞ୍ଚଳକୁ ବିନା ନିର୍ବାଚନରେ କେନ୍ଦ୍ରଶାସିତ ଅଞ୍ଚଳରେ ରୂପାନ୍ତରିତ କରିବା ଏହି ବିଲ୍ର ଲକ୍ଷ୍ୟ

ଟିଡିପିର କେ ରବୀନ୍ଦ୍ରକୂମାର ଏହି ବିଲ୍କୁ ସମର୍ଥନ କରି କହିଛନ୍ତି ଏହାଦ୍ୱାରା ଜନ୍ମୁ ଓ କାଶ୍ମୀରରେ ଉନ୍ନୟନ ତଥା ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ସେ କହିଛନ୍ତି ଦେଶର ସବୁ ନାଗରିକଙ୍କ ଭଳି କମ୍ମୁ କାଶ୍କୀରର ଲୋକମାନେ ମଧ୍ୟ ସମାନ ସୁବିଧା ପାଇପାରିବେ ଏହି ବିଲ୍କୁ ସମର୍ଥନ କରି ଆମ୍ ଆଦ୍ମୀ ପାର୍ଟିର ସୁଶିଲ୍ କୁମାର ଗୁପ୍ତା କହିଛନ୍ତି ଏହାଦ୍ୱାରା କାଶ୍କୀର ଉପତ୍ୟକାରେ ଶାନ୍ତି ବିରାଜମାନ ହେବ ଓ ବିକାଶ ହାସଲ ହୋଇପାରିବ ସେ କହିଛନ୍ତି ଜାତୀୟ ସ୍ୱାର୍ଥରକ୍ଷା କରୁଥିବା ସବୁ ବିଲ୍କୁ ତାଙ୍କ ପାର୍ଟି ସଦାସର୍ବଦା ସମର୍ଥନ ଦେଇଆସୁଛି ତ୍ବଣମୂଳ କଂଗ୍ରେସର ଡେରେକ୍ ଓ'ବ୍ରିଏନ୍ ବିଲ୍କୁ ବିରୋଧ କରି କହିଛନ୍ତି ଏଭଳି ପଦକ୍ଷେପ ଅଣସାୟିଧାନିକ ସଂସଦୀୟ ଗଣତନ୍ତ୍ରରେ ଆଜି ଏକ କଳା ଦିନ ବୋଲି ସେ ବର୍ଷନା କରିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଦେଶରେ ଆଇନ ଓ ଶୂଙ୍ଖଳା ପରିସ୍ଥିତି ବକାୟ ରଖିବାପାଇଁ ସବୁମତେ ଉଦ୍ୟମ କାରି ରହିବା ଉଚିତ ବିଜ୍ଞପ୍ତିରେ କୁହାଯାଇଛି ଗଣମାଧ୍ୟମଗୁଡ଼ିକରେ ମିଥ୍ୟା ଓ ସମ୍ଭେଦନଶୀଳ ସମ୍ଭାଦଗୁଡ଼ିକୁ କଦାପି ଅନୁମତି ଦିଆଯିବ ନାହିଁ ଜନ୍ମୁ କାଶ୍ମୀର ବାସିନ୍ଦାଙ୍କ ନିରାପତ୍ତା ବିଶେଷକରି ସାରା ଦେଶରୁ ସେଠାରେ ଯାଇ ପାଠ ପତ୍ରୁଥିବା ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ନିର୍ଣ୍ଣିତ କରିବାପାଇଁ ମନ୍ତ୍ରଣାଳୟ ପକ୍ଷର୍ତ ପରାମର୍ଶ ଦିଆଯାଇଛି

ରାଜ୍ୟପାଳ ମନ୍ତ୍ରିପରିଷଦର ପରାମର୍ଶକ୍ରମେ କାର୍ଯ୍ୟ କରିବେ ବିଧାନସଭାର ପରାମର୍ଶକ୍ରମେ ରାଷ୍ଟପତି ରାଜ୍ୟପାଳଙ୍କୁ ନିଯୁକ୍ତି ଦେବେ ଆର୍ଏସ୍ ପିଡିପି ମେମ୍ବର ସମ୍ଭିଧାନକୁ ଚିରିବା ପାଇଁ ଉଦ୍ୟମ କରିଥିବା ପିପୁଲ୍ସ୍ ଡେମୋକ୍ରାଟିକ୍ ପାର୍ଟି ପିଡିପି ସଦସ୍ୟ ମୀର ଫୟାକ୍ ଓ ନଜିର ଅହଜ୍ଞଦ ଲାଓ୍ବେ ରାଜ୍ୟସଭା ଛାଡ଼ି ଚାଲିଯିବାପାଇଁ ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଆଜି ନିର୍ଦ୍ଦେଶ ଦେଇଥିଲେ

ତେବେ କଂଗ୍ରେସ ସାଂସଦ ଗ୍ରଲାମ୍ ନବୀ ଆଜାଦ୍ ଏଭଳି କାର୍ଯ୍ୟକୁ ନିନ୍ଦା କରି କହିଛନ୍ତି କଂଗ୍ରେସ ନିି୍ଷିତର୍ପେ ସିୟିଧାନକୁ ସୁରକ୍ଷିତ ରଖିବ କିନ୍ତୁ ବିକେପି ଆଜି ସୟିଧାନକୁ ହତ୍ୟା କରିଛି ଜନ୍ମ ଡିଭିଜନ୍ରେ ପରିସ୍ଥିତି ସ୍ୱାଭାବିକ ରହିଛି କୌଣସି ସ୍ଥାନରେ ସେମିତି କିଛି ଅପ୍ରୀତିକର ଘଟଣା ଘଟି ନାହିଁ

ଜନ୍ମୁ କିସ୍ତିଓ୍ୱାଡ଼୍ ରିଆସି ଡୋଡା ଓ ଉଦ୍ଧାମପୁର ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନଗୁଡ଼ିକ ଆଜି ବନ୍ଦ୍ ରହିଛି

ବ୍ୟାବସାୟିକ ସ୍ଥାନାପନ୍ନ ମାତୃତ୍ୱ ନିଷେଧ ଏବଂ ପରୋପକାର ସ୍ଥାନାପନ୍ନ ମାତୃତ୍ୱକୁ ଅନୁମତି ଦେବା ଏହି ବିଲ୍ର ଲକ୍ଷ୍ୟ ସ୍ଥାନାପନ୍ନ ମାତୃତ୍ୱର ଅର୍ଥ ହେଲା ନିଃସନ୍ତାନ ଦମ୍ପତିମାନଙ୍କପାଇଁ ଜଣେ ମହିଳା ଶିଶୁ ଜନ୍କକରି ସେମାନଙ୍କୁ ପ୍ରଦାନ କରିବ ଏହି ବିଲ୍ ଉପସ୍ଥାପନ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ଗତ କେଇ ବର୍ଷ ହେଲା ଭାରତ ସ୍ଥାନାପନ୍ତ ମାତୃତ୍ୱର କେନ୍ଦ୍ରସ୍ଥଳୀ ପାଲଟିଛି ଏବଂ ଏହାକୁ ଫଳପ୍ରଦ ହେବ ନିୟନ୍ତ୍ରଣ କରିବା ଲାଗି ଏହି ବିଲ୍ ଉପସ୍ଥାପନ କରାଯାଇଛି ଏହାଦ୍ୱାରା ସ୍ଥାନାପନ୍ନ ମାମାନଙ୍କୁ ତଥା ସେମାନଙ୍କ ଔରସରୁ ଜନ୍ମ ନେଉଥିବା ଶିଶୁକୁ ଶୋଷଣରୁ ନିବାରଣ କରାଯାଇପାରିବ ଆମର ସମ୍ଭାଦଦାତା ଜଣାଇଛନ୍ତି ସ୍ଥାନାପନ୍ନ ମାତୃତ୍ୱ ମାଧ୍ୟମରେ ଜନ୍ମ ନେଇଥିବା ଶିଶୁ ନିଃସନ୍ତାନ ଦମ୍ପତିଙ୍କର କନ୍କିତ ସନ୍ତାନ ବୋଲି ବିବେଚନା କରାଯିବ ବ୍ୟାବସାୟିକ ସ୍ଥାନାପନ୍ଦ ମାତୃତ୍ୱପାଇଁ ବିଜ୍ଞାପନ ଦେବା କିମ୍ବା ଚୁକ୍ତିଦ୍ୱାରା ଆବଦ୍ଧ କରିବା ଅପରାଧ ଭାବେ ବିବେଚନା କରିବା ଏହି ବିଲ୍ର ଲକ୍ଷ୍ୟ

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ କିଷନ୍ପାଲ୍ ଗୁଜର ଏହି ବିଲ୍ ଉପସ୍ଥାପନ କରି କହିଥିଲେ ଏହାଦ୍ୱାରା କିନ୍ନରମାନଙ୍କୁ ସେବାପ୍ରଦାନ କିମ୍ବା ଅଶୋଭନୀୟ ବ୍ୟବହାର ତଥା ଶିକ୍ଷା ନିଯୁକ୍ତି ଚିକିହା ସାମଗ୍ରୀ ଉପଭୋଗ ସୁବିଧା ଏବଂ ସର୍ବସାଧାରଣଙ୍କୁ ଉପଲହ୍ଧ ସୁଯୋଗଗୁଡ଼ିକୁ ପାଇବା କ୍ଷେତ୍ରରେ ପାତର ଅନ୍ତର କରାଯାଇପାରିବ ନାହିଁ ଦଳ ନିର୍ବିଶେଷରେ ଏହି ବିଲ୍ ସପକ୍ଷରେ ସମସ୍ତେ ମତ ଦେଇଥିଲେ ସବୁ କିନ୍ନରମାନଙ୍କୁ ବାସ କରିବା ଓ ପରିବାର ଭିତରେ ରହିବା ଲାଗି ଏହି ବିଲ୍ ଅଧିକାର ପ୍ରଦାନ କରୁଛି ବିତର୍କରେ ଅଂଶଗ୍ରହଣ କରି ବିକେପିର ମନୋତ ତିୱାରୀ କହିଥିଲେ କିନ୍ବର ସମ୍ପ୍ରଦାୟର ଅଧିକାଂଶ ଦାବି ଏହି ବିଲ୍ରେ ସ୍ଥାନ ପାଇଛି ସେ କହିଛନ୍ତି କିନ୍ସରମାନଙ୍କ ପ୍ରତି ଲୋକମାନଙ୍କର ଅନ୍ଧବିଶ୍ୱାସ ଦୂର ହେବାର ଆବଶ୍ୟକତା ରହିଛି ଶିବିସେନାର ବିନାୟକ ରାଉତ କହିଛନ୍ତି ଏହି ବିଲ୍ କିନ୍ଦୁରମାନଙ୍କ ବିଭିନ୍ନ କଲ୍ୟାଣ ସାଧନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ବିରୋଧରେ ବାଛବିଚାରକ୍ତ ଏହି ବିଲ୍ ନିଷେଧ କର୍ ଛି

ପୀଡ଼ିତାଙ୍କୁ ପ୍ରଲୋଭିତ କରି ବାସଭବନକୁ ନେଇଥିବା କୁଲ୍ଦୀପ୍ ସିଂ ସେନ୍ଗର୍ ଓ ତାଙ୍କର ସହଯୋଗୀ ଶଶି ସିଂଙ୍କୁ ଜିଲ୍ଲା ଜଜ୍ ଦୀନେଶ୍ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ କୋର୍ଟରେ ହାଜର କରାଯାଇଥିଲା ଶଶି ସିଂଙ୍କୁ ମଧ୍ୟ ତିହାର ଜେଲ୍କୁ ଆଶିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ସେହି ଦୁର୍ଘଟଣାରେ ପୀଡ଼ିତାଙ୍କ ଖୁଡ଼ୀ ଓ ମାଉସୀଙ୍କର ମୃତ୍ୟୁ ଘଟିଛି ଏହି ଦୁର୍ଘଟଣା ଏକ ଷଡ଼ଯନ୍ତ୍ର ବୋଲି ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଇତିମଧ୍ୟରେ ଉନାବ ପୀଡ଼ିତାଙ୍କୁ ବିମାନଯୋଗେ ଲକ୍ଷ୍ମୌରୁ ଦିଲ୍ଲୀର ଏମ୍ସ୍ରେ ଚିକିତ୍ସାପାଇଁ ଆଶିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଚୀନ୍ ଗସ୍ତ

ଦୂଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ସମେତ ଚଳିତ ବର୍ଷ ଶେଷ ଆଡ଼କୃ ଆଗାମୀ ଉଚ୍ଚସ୍ତରୀୟ ଗସ୍ତ ଓ ଆପୋଷ ସ୍ୱାର୍ଥବିକଡ଼ିତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଆଲୋଚନା କରିବେ ମାଳଦ୍ୱୀପ୍ସ୍ ମାଳଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ମହଞ୍ଜଦ ଅଦିବ୍ ଦେଶକୃ ଫେରିବା ପରେ ତାଙ୍କୁ ଦୋନିଦୋ ଅଟକ କେନ୍ଦ୍ରକୁ ନିଆଯାଇଛି ସରକାରୀ ପାଞ୍ଚିକୁ ଆତ୍ମସାତ୍ କରିଥିବା ଅଭିଯୋଗରେ ଜେରାକୁ ଏଡ଼େଇବାପାଇଁ ଭାରତକୁ ପଳାଇ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା ଗତ ଗୁରୁବାର ଦିନ ଭାରତରେ ପ୍ରବେଶ ପାଇଁ ନୂଆଦିଲ୍ଲୀ ଅନୁମତି ଦେଇ ନ ଥିଲା ଗତକାଲି ତାଙ୍କୁ ରାଜଧାନୀ ମାଲେ କୁ ନିଆଯାଇଥିଲା ତାଙ୍କ ବିରୋଧରେ ମାମଲା ବିଚାରାଧୀନ ଥିବାରୁ ତାଙ୍କ ପାସ୍ପୋର୍ଟକୁ ଅଦାଲତଙ୍କଦ୍ୱାରା ବାଜ୍ୟାପ୍ତି କରାଯାଇଥିଲା